ବିନା ଲାଇସେନ୍ୱରେ ଏଭଳି ସବୁ ସଂସ୍କା କାର୍ଯ୍ୟ କରିବା ନେଇ ଶ୍ରୀମତୀ ଗାଧି ସରକାରୀ କଳକୁ ସମାଲୋଚନା କରିଛନ୍ତି

ଏହି ପ୍ରସଙ୍ଗରେ ମନ୍ତୀ ଶ୍ରୀ ପ୍ରଧାନ ବିଭାଗୀୟ ସଚିବ ରାଜୀବ ଗୌବାଙ୍କ ସହ ଆଲୋଚନା କରିଥିବା ଜଶାପଡ଼ିଛି

ଆଜି ଆନ୍ଦୋଳନରେ ଜିଲ୍ଲାର ଅବସରପ୍ରାପ୍ତ ସେନା କର୍ମଚାରୀ ନାଗରିକ କମିଟି ଫଳ ବ୍ୟବସାୟୀ ସଂଘ ଏବଂ ପୂଜା କମିଟି ସଦସ୍ୟମାନେ ସାମିଲ୍ ହୋଇଛନ୍ତି

ମୂତକମାନେ ବଲାସିଂହା ଏବଂ ତୁଳସୀପାଳ ଅଞଳର ବୋଲି ଜଶାପଡ଼ିଛି

ରାଜ୍ୟରେ ଉତ୍ତରା ପବନ ପ୍ରବାହ ଜାରି ରହିଥିବାରୁ ଉପକ୍ଳବର୍ଉୀ କିଲ୍ଲଗୁଡ଼ିକରେ ତାପମାତ୍ରା ସ୍ଥିର ରହିଛି

ଏହି ଅବସରରେ କିଲ୍ଲୁ ତଥା କିଲ୍ଲୁ ବାହାରୁ ଆସିଥିବା କଳାକାରମାନଙ୍କଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା

ଏହି ଅବସରରେ ନବରଙ୍ଙପୁରର ଆଇ ଆଗ୍ରେସ କୁମାରୀଙ୍କୁ ସ୍କିଲ୍ ଆଇକନ ଭାବରେ ସମ୍ପର୍ବିତ କରାଯାଇଥିଲା

ସେ ବେକରେ ରଶି ଲଗାଇ ଆତ୍କହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ସେ ଜଣେ ଅବସରପ୍ରାପ୍ତ ଅତିରିକ୍ତ ସବ୍ଇନ୍ସେକ୍ଟର ବୋଲି ନବରଙ୍ପୁର ଥାନା ଅଧିକାରୀ ସ୍ଚନା ଦେଇଛନ୍ତି

ତେବେ ଚତୁର୍ଥ କ୍ୱାର୍ଟରରେ ଭାରତ ଚାରୋଟି ଗୋଲ୍ସ୍କୋର କରି କ୍ୱାର୍ଟର ଫାଇନାଲ୍ ଖେଳିବା ନି ଭାରତୀୟ ଦଳରେ ସ୍ରାନ ପାଇଥିବା ଓଡ଼ିଆ ଖେଳାଳି ଅମିତ ରୋହିଦାସ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ